ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ବ୍ୟକ୍ତିକୁ ଦଣ୍ଡର ପରିମାଣ ବୃଦ୍ଧି ସହିତ ମୃତ୍ୟ ଦଣ୍ଡ ମିଳିବା ପର୍ଯ୍ୟନ୍ତ ଏହି ବିଲ୍ରେ ବ୍ୟବସ୍ଥା ରହିଛି

ଏଲ୍ଏସ୍ ତ୍ରିପଲ୍ ତଲାକ୍ ଲୋକସଭାରେ ଆଜି ତିନି ତଲାକ୍ ସଂକ୍ରାନ୍ତ ବିଲ୍ ପାସ୍ କରେଇବା ପାଇଁ ଯୋଜନା ଥିବାରୁ ବିଜେପିର ସାଂସଦମାନେ ଉପସ୍ଥିତ ରହିବା ପାଇଁ ପାର୍ଟି ପକ୍ଷରୁ ଏକ ତିନିଧାଡ଼ିକିଆ ହୁଇପ୍ ଜାରି କରାଯାଇଛି

ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରେଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟସଭାରେ ଉପସ୍ଥିତ ରହିବା ପାଇଁ ମଧ୍ୟ ବିକେପି ପାର୍ଟିର ସାଂସଦମାନଙ୍କୁ ତିନିଧାଡ଼ିଆ ହୁଇପ୍ ଜାରି କରିଛି ଆଜି ଦେବାଳିଆ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ମଧ୍ୟ କାର୍ଯ୍ୟସୂଚୀ ରହିଛି

ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କିଷ୍ଣୁ ଦେବବର୍ମା ଅଗରତାଲାଠାରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟ ସରକାର ଏଡିବିର ସହାୟତା ଲୋଡ଼ିବା ପରେ ତ୍ରିପୁରା ରାଜ୍ୟ ବିଦ୍ୟୁତ୍ ନିଗମ ପାଇଁ ବ୍ୟାଙ୍କ୍ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି

ବିଦ୍ୟୁତ୍ ଚାଳିତ ଯାନ ସୌରଶକ୍ତି ପ୍ରକଳ୍ପ ଏବଂ ଲଟେରୀ ଉପରେ ଜିଏସ୍ଟି ହାର ଯଥାଯଥ କରିବା ପାଇଁ ଶୁଳ୍କ ରେଟ୍ ହ୍ରାସ ବିଷୟରେ ଘୋଷଣା କରାଯିବାର ଆଶା କରାଯାଉଛି

ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

କିଛି ରେକର୍ଡ଼ କରାଯାଇଥିବା ବାର୍ତ୍ତାକୁ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ କରାଯିବ

ମାଡ୍ରାସ୍ ଏଚ୍ସି ଡେଥ୍ ସେଣ୍ଟେନ୍ ମାଡ୍ରାସ୍ ହାଇକୋର୍ଟ କହିଛନ୍ତି ମୃତ୍ୟୁଦଶ୍ଚକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ହେଲେ ମୃତ୍ୟୁ ପର୍ଯ୍ୟନ୍ତ ଦୋଷୀକୁ ଜେଲ୍ରେ ରହିବା ଲାଗି ସର୍ତ୍ତ ଲାଗୁ କରିବା ସକାଶେ ରାଷ୍ଟ୍ରପତିଙ୍କର କ୍ଷମତା ରହିଛି

ସେହି ଦୋଷୀମାନଙ୍କର ଜୀବନଭିକ୍ଷା ଆବେଦନକୁ ବିଚାର କରି ରାଷ୍ଟ୍ରପତି ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ

ଆମେରକା କଂଗ୍ରେସ ସଭା ସହାୟତାରେ ପରିଚାଳିତ ବୁଦ୍ଧିଜ୍ଞାବୀ ଗୋଷ୍ଠୀ ୟୁଏସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପିସ୍ ସହିତ ଏକ ସାକ୍ଷାତକାର ଅବସରରେ ସେ ଏହା କହିଛନ୍ତି ଇମ୍ରାନ୍ ଖାନ୍ ତିନି ଦିନିଆ ସରକାରୀ ଗସ୍ତରେ ଏବେ ଆମେରିକାରେ ଅଛନ୍ତି

ଆଫଗାନ ତାଲିବାନ ହକାନି ନେଟୱାର୍କ ଜୈସି ମହମ୍ମଦ ଲସ୍କରି ତଇବା ଓ ଅନ୍ୟାନ୍ୟ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନରେ ରହି ଭାରତ ଓ ଆଫଗାନିସ୍ଥାନରେ ଆକ୍ରମଣ କରୁଥିବା ଏହି ଦୁଇଦେଶ ପାକିସ୍ତାନ ପ୍ରତି ଦୋଷାରୋପ କରିଅସ୍କଚ୍ଚନ୍ତି ୟୁକେ କ୍ୟାବିନେଟ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଭାରତୀୟ ବଂଶୋଭବ ପ୍ରୀତି ପଟେଲଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ସେହିପରି ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ସାଜିଦ୍ କାଭିଦ୍ଙ୍କୁ ଶକ୍ତି ମନ୍ତ୍ରୀ ବା ଚାନସେଲର ଭାବେ ନିଯୁକ୍ତ କରାଯାଇଛି କାଭିଦ୍ ହେଉଛନ୍ତି କଣେ ପୂର୍ବତନ ବ୍ୟାଙ୍କ୍ ଅଧିକାରୀ ଯିଏକି ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିଲେ କିନ୍ତୁ ସେ କନ୍ଜରଭେଟିଭ୍ ସାଂସଦମାନଙ୍କଠାରୁ ପର୍ଯ୍ୟାପ୍ତ ସମର୍ଥନ ପାଇବାରେ ବିଫଳ ହେବା ପରେ ଜନସନ୍ଙ୍କୁ ସମର୍ଥନ କଶାଇଥିଲେ

ଏନ୍ସିପି ଲିଡର ନ୍ୟାସନାଲିଷ୍ କଂଗ୍ରେସ ପାର୍ଟି ଏନ୍ସିପିର ମୁମ୍ୟାଇ ଶାଖା ସଭାପତି ସଚିନ ଅହିର ଉଦ୍ଧବ ଠାକ୍ରେଙ୍କ ଶିବସେନାରେ ଯୋଗ ଦେଇଥିବାରୁ ଏନ୍ସିପି ପ୍ରତି ଏକ ଶକ୍ତ ଧକ୍କା ଲାଗିଛି ମୁମ୍ୟାଇରେ ଶ୍ରୀ ଅହିର ଶରଦ ପାୱାରଙ୍କ ଏନ୍ସିପି ପାର୍ଟିର ଛାମୁଆ ନେତା ଥିଲେ ଓ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ ଉଦ୍ଧବ ଠାକ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶିବସେନାରେ ଯୋଗଦେବା ପାଇଁ ଶ୍ରୀ ଅହିରଙ୍କ ନିଷ୍କତ୍ତି ଯୋଗୁଁ ସେ କଦାପି ଅନୁତାପ କରିବେ ନାହିଁ ଯୁବ ଶିବସେନା ମୁଖ୍ୟ ଆଦିତ୍ୟ ଠାକ୍ରେ ଓ ପାର୍ଟିର ବରିଷ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଶ୍ରୀ ଅହିର ଶିବସେନାରେ ଯୋଗ ଦେଇଛନ୍ତି ବିହାର ଫ୍ଲୁଟ୍ ନେପାଳର ଉପରମୁଣ୍ଡରେ ମୃଷଳ ଧାରାରେ ବର୍ଷା ଯୋଗୁଁ ବିହାରରେ ବନ୍ୟା ସତର୍କତା କାରି କରାଯାଇଛି ବାଗ୍ମତୀ କମଳାବାଲାନ୍ ବୁଢ଼ୀଗଣ୍ଡକ୍ ଓ ଅଧୁଆରା ନଦୀ ସମୃହରେ ଜଳପତ୍ତନ ବୃଦ୍ଧି ପାଇବାରୁ ରାକ୍ୟରେ ବନ୍ୟା ପରିସ୍ଥିତି ଆହୁରି ଶୋଚନୀୟ ହୋଇପଡ଼ିଛି ବନ୍ୟା ଜଳରେ ଦରଭଙ୍ଗା ସୀତାମାଢ଼ି ଓ ମୁକ୍ତାଫରପୁରର କେତେକ ସାନି ଅଞ୍ଚଳ ବୁଡ଼ିଯାଇଛି

ଆଜିଠାରୁ ଉତ୍ତରପ୍ରଦେଶ ଦିଲ୍ଲୀ ଚଣ୍ଡୀଗଡ଼ ହରିଆଣା ପଞ୍ଜାବ ସମେତ ଦେଶର ଉତ୍ତର ଭାଗର କାଁଭାଁ କେତେକ ସ୍ଥାନରେ ମୃଷଳ ଧାରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି ମହା ଡବଲ୍ସ ଓ୍ବେଜେସ୍ ମହାରାଷ୍ଟ୍ର ସରକାର ଦୋକାନ ସମେତ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ଶ୍ରମିକମାନଙ୍କର ସର୍ବନିମ୍ନ ମକୁରିକୁ ଦୁଇଗୁଣ କରିଛନ୍ତି

ଜାପାନ ଓପନ୍ ବ୍ୟାଡମିଣ୍ଟନ ଟୋକିଓରେ ଚାଲିଥିବା ଜାପାନ ବ୍ୟାଡମିଣ୍ଟନ ଓପନ୍ ପ୍ରତିଯୋଗିତାରେ ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ଆଜି ନିଜନିଜ ବିଭାଗରେ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ ଖେଳିବେ ମହିଳା ବିଭାଗ ସିଙ୍ଗିଲ୍ସରେ ସିନ୍ଧୁ ଜାପାନର ଆୟା ଓହରିଙ୍କୁ ଭେଟୁଥିବା ବେଳେ ପ୍ରଣୟ ପୁରୁଷ ବିଭାଗ ସିଙ୍ଗିଲ୍ସରେ ଡେନ୍ମାର୍କର ରସ୍ମୁସ୍ ଗେମ୍କେଙ୍କୁ ଭେଟିବେ